ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମନ୍ତବ୍ୟ ସହ ଏକମତ ହୋଇନାହାନ୍ତି ଆଟର୍ଶ୍ଣି ଜେନେରାଲ କେକେ ବେଶୁଗୋପାଳ ଓ ସଲିସିଟର ଜେନେରାଲ କୋର୍ଟରେ ଉପସ୍ଥିତ ଥିବାରୁ ବିଜ୍ଞପ୍ତି କାରି କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ମତ ଦେଇଥିଲେ କଂଗ୍ରେସ ପାକିସ୍ତାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ପାକିସ୍ତା କିୟା ଅନ୍ୟକୌଣସି ଦେଶ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି ଅନେକ ବିଷୟରେ ଏନ୍ଡିଏ ସରକାର ସହ ତାଙ୍କର ମତପାର୍ଥକ୍ୟ ଥାଇପାରେ କିନ୍ତୁ ଏ ପ୍ରସଙ୍ଗରେ ତାଙ୍କର ମତାମତ ଅତ୍ୟନ୍ତ ସ୍ୱଷ୍ଟ ଶ୍ରୀ ଗାନ୍ଧୀ କହିଛନ୍ତି ଜାମ୍ମୁ କାଶ୍ମୀରରେ ହିଂସାକୁ ପାକିସ୍ତାନ ଉସ୍କାଉଥିଲା ଓ ସମର୍ଥନ କରୁଥିଲା ପାକିସ୍ତାନ ସନ୍ତ୍ରାସବାଦ ଓ ଉଗ୍ରବାଦକୁ ସାହାଯ୍ୟ ସମର୍ଥନ କରିଆସୁଥିବା ବିଷୟରେ ସମଗ୍ର ବିଶ୍ୱ ଅବଗତ ବୋଲି ସେ କହିଛନ୍ତି ପୂର୍ବରୁ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେବାଲା କହିଥିଲେ ଜାଞ୍ଗୁ କାଶ୍ମୀର ଓ ଲଦାଖ ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇ ରହିବ ଓ ପାକିସ୍ତାନ ଦ୍ୱାରା କୌଣସି କାଲିଆତି ସତ୍ୟକୁ ବଦଳାଇ ପାରିବ ନାହିଁ ସେ କହିଛନ୍ତି ପାକିସ୍ତାନ ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ଜାତିସଂଘରେ ଏକ ଆବେଦନ କରିଥିବା ବିଷୟରେ କଂଗ୍ରେସ କାଶିବାକୁ ପାଇଛି ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ନାମକୁ ଏହାମଧ୍ୟକୁ ଅଣାଯାଉଛି

ଏସ୍ସି ୟେଚ୍ରରୀ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ତାଙ୍କର ପାର୍ଟି ସହକର୍ମୀ ତଥା ଜାନ୍ମୁ କାଶ୍ମୀରର ପୂର୍ବତନ ଏମ୍ଏଲ୍ଏ ମହମ୍ମଦ ୟୁସୁଫ ତାରିଗାମିଙ୍କୁ ସାକ୍ଷାତ୍ କରିବାକୁ ଜାମ୍ମୁ କାଶ୍କୀର ଗସ୍ତ କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ପ୍ରଧାନବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ ଶ୍ରୀ ୟେଚୁରୀଙ୍କୁ କହିଛନ୍ତି ସେ କେବଳ ଶ୍ରୀ ତାରିଗାମିଙ୍କୁ ସାକ୍ଷାତ୍ କରିବେ ଓ ତାଙ୍କ ଗସ୍ତକୁ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବେ ନାହିଁ ଖଶ୍ୟପୀଠ କହିଛନ୍ତି ସିପିଆଇଏମ୍ ସାଧାରଣ ସମ୍ପାଦକ ଯଦି କକିଣସି ରାଜନୈତିକ କାର୍ଯ୍ୟକଳାପରେ ଭାଗନେବେ ତେବେ କର୍ତ୍ତ୍ୱପକ୍ଷ ଏ ବିଷୟରେ ସୁପ୍ରିମକୋର୍ଟଙ୍କୁ ଜଣାଇପାରିବେ

ସେ କହିଛନ୍ତି ଦେଶ ସମ୍ମଖରେ ଥିବା ଚ୍ୟାଲେଞ୍ଜ ଗୁଡ଼ିକର ମୁକାବିଲା କରିବା ପାଇଁ ଦେଶ ସମ୍ପର୍ଣ୍ଣ ସକ୍ଷମ ନହେଲେ ଏହି ଲକ୍ଷ୍ୟ କେବେ ହାସଲ କରାଯାଇପାରିବ ନାହିଁ

ପୁଲିସରେ ସଂସ୍କାର ବିଷୟ ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି ଏହା ଏକ ଦୀର୍ଘ ପ୍ରକ୍ରିୟା ଓ ଏହାର ମୁକାବିଲା କରିବା ପାଇଁ ପୁଲିସକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ଫୌଜଦାରୀ ପିଙ୍ଗଳ ଆଇନ୍ ଓ ଭାରତୀୟ ପିଙ୍ଗଳ ଆଇନ୍ରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ଦେଶରେ ଏକ ବିଚାରବିମର୍ଷ ପ୍ରକ୍ରିୟା ଆରମ୍ଭ କରାଯିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଅପରାଧୀମାନଙ୍କୁ ଶୀଘ୍ର ଦଣ୍ଡଦେବା ସକାଶେ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକର ବିକାଶର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଛନ୍ତି ଜେଲ୍ କର୍ମଚାରୀ ଓ ଅଫିସର ମାନଙ୍କର କଏଦୀମାନଙ୍କ ପ୍ରତି ଆଚରଣରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମଧ୍ୟ ଶ୍ରୀ ଶାହା କହିଛନ୍ତି ସେ କହିଛନ୍ତି ପୁଲିସବାହିନୀକୁ ସୁଦୃଢ଼ କରିବା ପାଇଁ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଆସାମ ଏନ୍ଆର୍ସି ଆସାମ ରାଜ୍ୟ ଏନ୍ଆର୍ସି ସମନ୍ୱୟକାରୀଙ୍କ କାର୍ଯ୍ୟାଳୟ ଏନ୍ଆର୍ସିରେ କିଭଳି ନିଜର ନାମ ଯାଞ୍ଚ କରାଯାଇପାରିବ ସେ ସଂକ୍ରାନ୍ତରେ ଏକ ବିଜ୍ଞାପନ ପ୍ରକାଶ କରିଛି ଏହି ବିଜ୍ଞାପନରେ ଯେଉଁ ବ୍ୟକ୍ତିମାନଙ୍କର ନାମ ଏନ୍ଆର୍ସିରେ ସ୍ଥାନ ପାଇନାହିଁ ଏହାମାଧ୍ୟମରେ ସେମାନେ ସେମାନଙ୍କର ନାମ ଯାଞ୍ଚ କରିପାରିବା ବିଷୟ ଉଲ୍ଲେଖ ରହିଛି ଯେଉଁମାନଙ୍କର ନାମ ସ୍ଥାନ ପାଇଛି ସେମାନଙ୍କ ବିରୁଦ୍ଧରେ ଯଦି କୌଣସି ଅଭିଯୋଗ କରାଯାଇଛି ତେବେ ସେମାନେ ମଧ୍ୟ ସେମାନଙ୍କର ନାମ ଯାଞ୍ଚ କରିପାରିବେ ଏହା ସେମାନଙ୍କୁ ଜାରି କରାଯାଇଥିବା ଅତିରିକ୍ତ ତାଲିକାରେ ମିଳିପାରିବ

ତଲାକ ଆରେଷ୍ଟ ବିହାରର ଜଣେ ବ୍ୟକ୍ତି ସାଉଦିଆରବର ତା'ର ପତ୍ନୀଙ୍କୁ ତୁରନ୍ତ ତଲାକ ଦେଇଥିବାରୁ ବିହାର ପୁଲିସ ତାକୁ ଗିରଫ କରିଛି ସାଉଦୀ ଆରବରୁ ଫେରିବା ପରେ ମହଜ୍ଞଦ କାଭେଦ ଆଲାମଙ୍କୁ ମୁଜାଫରପୁରଠାରେ ଗିରଫ କରାଯାଇଛି ତିନିବାର ତଲାକ ଆଇନ୍ ଲାଗୁହେବା ପରେ ବିହାରରେ ଏହା ପ୍ରଥମ ଗିରଫ ବୈଶାଳୀ ଜିଲ୍ଲାର ସହମିଆ ରୋହୁଆ ଗ୍ରାମର ନକିଆ ପରବିନ୍ ତାଙ୍କ ପତିଙ୍କ ବିରୁଦ୍ଧରେ ତିନିବାର ତଲାକ ଆଇନ୍ର ବିଭିନ୍ନ ଧାରା ଅନୁସାରେ ଅଭିଯୋଗମାନ ରୁଜୁ କରିଥିଲେ

ସେହିସବୁ ଟ୍ରେନ୍ ଗୁଡ଼ିକରେ ଯାତ୍ରୀସଂଖ୍ୟା କମ୍ ହୋଇଥିବା ଦୃଷ୍ଟିରୁ ଏଭଳି କରାଯିବ

ଚେନ୍ନାଇ ମହୀସୁର ଶତାବ୍ଦୀ ଏକ୍ୱପ୍ରେସ୍ ଅହମ୍ମଦାବାଦ ମୁମ୍ବାଇ ଶତାବ୍ଦୀ ଏକ୍ୱପ୍ରେସ୍ ଓ ନିଉଜଲପାଇଗୁଡି ହାଓଡା ଶତାବ୍ଦୀ ଏକ୍ୱପ୍ରେସ୍ ଗୁଡ଼ିକ ପାଇଁ ପୂର୍ବର ରିହାତି ବ୍ୟବସ୍ଥା ବଳବତ୍ତର ରହିବ

ଏସ୍ ଅଶ୍ୱଥା ନାରାୟଣ ଜଳ ବୈଷୟିକ ଜ୍ଞାନରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାବେଳେ ପ୍ରଣବ ନୂତାଲପତି ୱେବ ବୈଷୟିକ ଜ୍ଞାନରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ସେହିଭଳି ସଞ୍ଜୟ ପ୍ରାମାଣିକ ଓ ଶ୍ୱେତା ରତନପୁରା ଗହଣା ଓ ଗ୍ରାଫିକ ଡିଜାଇନ୍ ବୈଷୟିକ ଜ୍ଞାନରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି